ଏହି ରାଜ୍ୟଗୁଡିକ ହେଉଛି ଆନ୍ଧ୍ରପ୍ରଦେଶ ଆସାମ ବିହାର ଗୋଆ ଗୁଜରାଟ ହରିଆନା ହିମାଚଳ ପ୍ରଦେଶ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ମେଘାଳୟ ଓଡିଶା ତାମିଲନାଡୁ ତ୍ରିପୁରା ଉତରପ୍ରଦେଶ ଉତରାଖଣ୍ଡ ଦିଲ୍ଲୀ ଓ ଜନ୍ମୁ କାଶ୍ମୀର

ଏହା ରାଜ୍ୟଗୁଡିକ୍ ସାପ୍ତାହ ଭିତିରେ ଛଅ ହଜାର କୋଟିଟଙ୍କା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ

ବିହାର ଇଲେକସନ୍ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକ ଓ ପ୍ରମୁଖ ନେତାମାନେ ଗୋଟିଏ ଦିନରେ ଏକାଧିକ ସମାବେଶକୁ ସମ୍ବୋଧିତ କରୁଛନ୍ତି

ବରିଷ୍ଣ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଅନୁଷ୍ଠିତ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ଅଭିଯୋଗ କରିଛନ୍ତି ଯେ ଏନ୍ଡିଏ ବିପକ୍ଷରେ ଯେଉଁଦଳଗୁଡିକ ପ୍ରତିଦ୍ୱନ୍ଦୀତା କରୁଛନ୍ତି ସେମାନେ ଦେଶର ବିକାଶ ମଧ୍ୟ ଚାହାନ୍ତି ନାହିଁ ଭାଗଲପୁରଠାରେ ଏକ ନିର୍ବାଚନୀସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିହାରରେ ପୂର୍ବରୁ ଯେଉଁ ଦଳ କ୍ଷମତାରେ ଥିଲା ସେହି ଦଳ ମାଓବାଦୀଙ୍କୁ ସମର୍ଥନ କରିବା ସହ ରାଜ୍ୟକୁ ଦୁର୍ବଳ ଓ ଅସହାୟ କରିବାକୁ ଚାହୁଁଥିଲା କିନ୍ତୁ ଜାତୀୟ ଗଣତାନ୍ତ୍ରିକ ମେଂଟ ଏନ୍ଡିଏ ସବୁବେଳେ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଚାହେଁ

ବିରୋଧୀଦଳଗୁଡିକ ବିହାରର ଜନସାଧାରଣ ଏବଂ ସେମାନଙ୍କ ସମ୍ମାନ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି ଶ୍ରୀମୋଦି ନିତୀଶକୁମାରଙ୍କ ଅଧିନରେଏନ୍ଡିଏ ସରକାରକୁ ଆଉ ଏକ କାର୍ଯ୍ୟକାଳ ପାଇଁ ସୁଯୋଗ ଦେବାକୁ ଭୋଟ୍ ମାଗିଥିଲେ ସେକହିଛନ୍ତି ବିହାରର ଜନସାଧାରଣ ଜାଣନ୍ତି ଯେ ରାଜ୍ୟର ଦୂତତର ବିକାଶ ପାଇଁ ନିତୀଶକୁମାରଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ଜରୁରୀ

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସାସରାମର ଦେହରି ଅନ୍ ସୋନ୍ ଓ ଗୟାଠାରେ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇଥିଲେ ବରିଷ୍ଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ହିସୁଆ ଓ କହଲଗାଓଁରୁ ନିର୍ବାଚନ ରାଲିର ଶୁଭାରମ୍ଭ କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ ଓ ଆର୍ଏଲ୍ଏସ୍ପି ସଭାପତି ଉପେନ୍ଦ୍ର କୁଶଓ୍ପାହଙ୍କ ନେତୃତ୍ୱାଧିନ ଜିଡିଏସ୍ଏଫ୍ ମଧ୍ୟ ଗତକାଲି ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିଛି ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ନାରୀମାନଙ୍କୁ ସମ୍ମାନ ପ୍ରଦାନ ହେଉଛି ଭାରତୀୟ ପରମ୍ପରା ଯାହା ଏହି ପର୍ବ ମାଧ୍ୟମରେ ବଳିଷ୍ଣ ଭାବେ ଅବତାରଣା କରାଯାଇଛି ଏହି ଅବସରରେ ଶ୍ରୀକୋବିନ୍ଦ୍ ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ ଓ ସଶକ୍ତ କରିବା ପାଇଁ ବଜ୍ର ଶପଥ ନେବାକୁ ପ୍ରତ୍ୟେକ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀକୋବିନ୍ଦ କହିଛନ୍ତି ଆମର ବିଶ୍ୱାସ ରହିଛି ଯେ ଦେବୀ ଦୁର୍ଗା ଦୁଷ୍ଟ ଶକ୍ତିର ବିନାଶ ପାଇଁ ସବୁ ଦେବଦେବୀଙ୍କ ଶକ୍ତିକୁ ଏକତ୍ର ଭାବେ ବ୍ୟବହାର କରିଥିଲେ ପୁରାଣର ଏହି ଉପାଖ୍ୟାନ ବାର୍ତ୍ତା ଦେଉଛି ଯେ କଠିନ ସମୟରେ ଆମମାନଙ୍କ ଉପରକୁ ଯଦି କୌଣସି ବିପତ୍ତି ଘନେଇ ଆସେ ତେବେ ସେହି ସମୟରେ ଆମେମାନେ ଏକଜୁଟ୍ ହୋଇପାରିଲେ ତାହାର ସଫଳ ମୁକାବିଲା କରିପାରିବା ବୋଲି ରାଷ୍ଟ୍ରପତି କହିଛନ୍ତି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ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

ପେଟ୍ରୋଲିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ମନ୍ତ୍ରଣାଳୟ ରମିଳିତସହଯୋଗରେ ଆସନ୍ତା ସୋମବାର ସଂଧ୍ୟାରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବ ଅବସରରେ ବିଶ୍ୱର ଅଗ୍ରଣୀ ତୈଳ ଓ ଗ୍ୟାସ୍କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥାବାର୍ତା କରିବେ ନୀତି ଆୟୋଗ ଓ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହା ଏଭଳି ଧରଣର ପଂଚମ ଉହବ ହେବ

ସାଉଦି ଆରବର ଶକ୍ତିମନ୍ତ୍ରୀ ଅବଦ୍ଲା ଜିଜ୍ବିନ୍ ସଲମାନ୍ ଅଲ୍ସୌଦ୍ ଆମେରିକାର ଶକ୍ତିମନ୍ତ୍ରୀ ଡାନ୍ ବ୍ରଲିଟେ ପ୍ରମୁଖ ଏହାର ଉଦଘାଟନୀ ସମାରୋହରେ ଉଦ୍ବୋଧନ ଦେବେ

ଅଧିକ ସଂଖ୍ୟାରେ ଲୋକମାନେ ଆରୋଗ୍ୟ ଲାଭ କରିବା ଏବଂ ମୃତ୍ୟ ଘଟ୍ରଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗ୍ରୁଁ ଦେଶରେ ଚିକିିିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ଭାରତରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକଡାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ରୋଗୀମାନଙ୍କର ଠିକ୍ ସମୟରେ ଚିକିତ୍ସା ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର କ୍ରମାଗତଭାବେ ବୃଦ୍ଧି ପାଉଛି

ଓନିଅନ୍ ପ୍ରାଇସ୍ ସରକାର କହିଛନ୍ତି ପିଆଜର ମୂଲ୍ୟ କମ୍ କରିବା ଓ ବଜାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଆଜିଠାରୁ ପିଆଜ ମହକୁଦ୍ ସୀମା ଧାର୍ଯ୍ୟ କରାଯାଇଛି

ଖରିଫ୍ ରତ୍ନର ପିଆଜ ଆସିବା ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା ମନ୍ତ୍ରଣାଳୟ କହିଛି ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି ତେବେ ମହାରାଷ୍ଟ୍ର କର୍ଷ୍ଣାଟକ ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ୍ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି ପାଗରେ ଏଭଳି ଅଚାନକ ପରିବର୍ତ୍ତନ ଯୋଗୁଁ ପିଆଜର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି

ଆଇପିଏଲ୍ ସାରଜାରେ ଗତକାଲି ଅନୁଷ୍ଠିତ ଆଇପିଏଲ୍ର ଏକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନସ୍ ଚେନ୍ନାଇ ସୁପର କିଙ୍ଗସ୍କୁ ଦଶ ଉଇକେଟ୍ରେ ପରାସ୍ତ କରିଛି ଟସ୍ କିତି ମୁମ୍ବାଇ ଇଣ୍ଡିଆନସ୍ ଫିଲ୍ଟି ପାଇଁ ନିଷ୍ପତି ନେଇଥିଲା

ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ